ଏହାଦ୍ୱାରା ବିଜ୍କଳି କାଟ୍ ସମସ୍ୟା ଦୂର ହେବ ଏବଂ ଚାଷୀ ମହିଳା ଓ ଛାତ୍ରଛାତ୍ରୀ ବିଶେଷଭାବେ ଉପକୃତ ହେବେ

ହାଇକୋର୍ଟ ସମେତ ସମସ୍ତ ଟ୍ରିବ୍ୟୁନାଲ ଓ ନିମୁ ଅଦାଲତ ଚଳିତମାସର ପ୍ରତି ଶନିବାର ବନ୍ଦ ରହିବ

ଅନ୍ୟ ଜିଲ୍ଲାର ଶବ ଯେପରି ପୁରୀକୁ ନ ପସିବ ସେଥିଲାଗି ତୀକ୍ଷ ଦୂଷ୍ଟି ଦେବାକୁ ତହସିଲଦାର ଓ ଥାନା ଅଧିକାରୀଙ୍ଙୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି